ଏବଂ ରାଜ୍ୟରେ ଲଘ୍ରଚାପଜନିତ ଲଗାଣ ବର୍ଷା ଜାରି କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନସିଂ ମାଧ୍ଧମରେ ଆଜି ବୌଦ୍ଧ ଜିଲ୍ବର ଏହି ପ୍ରଥମ ବୃହତ୍ ଶିକ୍ଷ ପ୍ରକ୍ଷର ଉଦ୍ଘାଟନ କରିଛନ୍ତି

ଏଥ୍ଯୋଗୁଁ ରାୟଗଡା ଟିଟିଲାଗଡ ମଧ୍ଧରେ ଟ୍ରେନସେବା ବାଧାପ୍ରାପ୍ତ ହୋଇଛି